ପ୍ରାଶୀ ସୁରକ୍ଷା ନିମନ୍ତେ ସରକାର ମଧ ବିଶେଷ ଗୁରୁତ୍ ଦେଇଛନ୍ତି

ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା

ଏପର୍ଯ୍ୟନ୍ତ କ୍ୟାମ୍ପସକୁ ବିଦ୍ୟୁତ୍ ସରବରାହ ହୋଇପାରିନାହିଁ

ଏହାକୁ ନେଇ ଚିକିହାଳୟରେ ଉଉେଜନା ପ୍ରକାଶ ପାଇଛି

ଟାଉନ୍ ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଶ୍ମିତା ପଶ୍ତା ଯୋଗଦେଇ ଉପସ୍ଥିତ ମତଗଣନା ଅଧିକାରୀ ମାନଙ୍କୁ ଭୋଟ୍ଗଣତି ସୁଚାରୁର୍ପେ ସମ୍ପାଦନ କରିବା ପାଇଁ କହିଛନ୍ତି